ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ହଣ କରାଯାଇଛି

ଅମ୍ପନ୍ ଲ୍ୟାଣ୍ଡଫଲ୍ ମହାବାତ୍ୟା ଅମ୍ପନ ଆଜି ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତୀଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି

ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗି ରହିଛି ଆଜି ସକାଳୁ ବର୍ଷାର ପରିମାଣ ବଢ଼ିଚାଲିଛି ସେହିପରି ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ଅଳ୍ପରୁ ମଧ୍ୟମଧରଣର ବର୍ଷା ଜାରି ରହିଛି ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଭୟଙ୍କର ସାମୁଦ୍ରିକ ଝଡ଼ ଅମ୍ପନର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଅଞ୍ଚରୁ ମଧ୍ୟମ ଧରଣର ବର୍ଷା କାରି ରହିଛି

ରାଜ୍ୟ ସରକାର କଚ୍ଚାଘରେ ରହୁଥିବା ତଟବର୍ତ୍ତୀ ଇଲାକାର ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ସ୍ଥାନାନ୍ତରିତ କରିଛନ୍ତି ଏହାଛଡ଼ା ଏନଡିଆରଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ସେବା ଦଳକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୂର୍ବତଟରେ ବାତ୍ୟା ସହାୟତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ନୌବାହିନୀ ସଜାଗ ରହିଛି ବିଶାଖାପାଟଣାରେ ନୌଜାହାଜଗୁଡ଼ିକ ପ୍ରଭାବିତ ଅଞ୍ଚଳକୁ ସହାୟତା ନିମନ୍ତେ ଯିବା ପାଇଁ ସଜାଗ ହୋଇ ରହିଛନ୍ତି ଜାହାଜଗୁଡ଼ିକରେ ଡାକ୍ତର ରବର ବୋଟ୍ ଖାଦ୍ୟ ବସ୍ତ୍ର ଔଷଧ କମ୍ଘଳ ଆଦି ରିଲିଫ ସାମଗ୍ରୀ ମହଜୁଦ ରହିଥିବା ଜଣାପଡ଼ିଛି

କରୋନା ଆକ୍ରାନ୍ତଙ୍କ ଆରୋଗ୍ୟଲାଭ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି

ପିଏମ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ସହ ଜଡ଼ିତ ସମସ୍ତ ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ପ୍ରଶଂସା କରିଛନ୍ତି

ଏହି ଯୋଜନା ଅନେକ ଭାରତୀୟ ବିଶେଷକରି ଗରିବ ଓ ଦଳିତ ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରିଛି

ପ୍ରଧାନମନ୍ତ୍ରୀ ଏହି ଯୋଜନାର ସମସ୍ତ ହିତାଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଆୟୁଷ୍ମାନ ଭାରତ ଯୋଚ୍ଚନାରେ ବିନା ଖର୍ଚ୍ଚରେ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ମିଳିପାରୁଛି ଏବଂ ସ୍ୱାସ୍ଥ୍ୟସେବା ଭାରତର ଯେକୌଣସି ସ୍ଥାନରେ ଉପଲବ୍ଧ ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଟ୍ସିଟ୍ କରି ମନ୍ତ୍ରୀ କହିଛନ୍ତି ଏଥିନିମନ୍ତେ ଖୁବ୍ଶୀଘ୍ର ଅନ୍ଲାଇନ୍ ବୁକିଂ ଗ୍ରହଣ କରାଯିବ ବର୍ତ୍ତମାନ ଚଳାଚଳ କରୁଥିବା ଶ୍ରମିକ ସ୍କେଶାଲ ଟ୍ରେନ୍ର ସଂଖ୍ୟାକୁ ଆଗାମୀ ଦିନରେ ଦ୍ୱିଗୁଣିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ଶ୍ରୀ ଗୋଏଲ୍ ରାଜ୍ୟସରକାରଗୁଡ଼ିକୁ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପଞ୍ଜୀକରଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ସେ କହିଛନ୍ତି ସ୍ଥାନାନ୍ତରିତ ଶ୍ରମିକମାନଙ୍କ ବାସସ୍ଥାନ ନିକଟବର୍ତ୍ତୀ ରେଳଷ୍ଟେସନ୍ଗୁଡ଼ିକରେ ସେମାନଙ୍କୁ ପହଞ୍ଚାଇବା ପାଇଁ ଏହି ପଞ୍ଜିକରଣର ଆବଶ୍ୟକତା ରହିଛି ସେ ଶ୍ରମିକମାନଙ୍କୁ ବ୍ୟସ୍ତ ନ ହେବା ପାଇଁ ନିବେଦନ କରିବା ସହିତ ଭାରତୀୟ ରେଳବାଇ ତାଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଥିବା କହିଛନ୍ତି

ସମୁଦ୍ର ସେତୁ ଅଭିଯାନରେ ପ୍ରଥମଥର ପାଇଁ ଶ୍ରୀଲଙ୍କାରୁ ଏହି ଜାହାଜ ଭାରତ ଆସିବ

କଲମ୍ଘୋରେ ଥିବା ଭାରତୀୟ ହାଇକମିଶନର ଶ୍ରୀଲଙ୍କା କର୍ତ୍ତପକ୍ଷଙ୍କୁ ସେଠାରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରିଆସିବା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ସେଠାରୁ ଆସନ୍ତା ଶୁକ୍ରବାର ଦିନ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ଆସିବ ବିମାନରେ ଅସୁବିଧାରେ ଥିବା ଶ୍ରମିକ ବୟୋଜ୍ୟେଷ୍ଠ ନାଗରିକ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ

ସ୍ୱିଟିଂ ଫାଇନ୍ କର୍ମସ୍ଥଳୀରେ ଛେପଖଙ୍କାର ପକାଇବା କିମ୍ବା ପାନପିକ ପକାଇବା ଏକ ଦଣ୍ଡନୀୟ ଅପରାଧ ହୋଇଛି କର୍ମଚାରୀ ସର୍ବସାଧାରଣ ଆପଭି ଅଭିଯୋଗ ପେନସନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସମସ୍ତ କେନ୍ଦ୍ର ସରକାରୀ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି ଏହି ନିୟମର କଡ଼ାକଡ଼ି ପାଳନ କରାଯିବାକୁ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହା ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆଆ କରାଯାଉଛି ନିର୍ଦ୍ଦେଶ ଅନ୍ଦସାରେ ସର୍ବସାଧାରଣ ସ୍ଥାନ ଓ କର୍ମସ୍ଥଳୀରେ ସମସ୍ତଙ୍କ ପାଇଁ ମାସ୍କ୍ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି

ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ମତାମତ ଲୋଡ଼ିଛନ୍ତି

ଅଭ୍ୟାସ୍ ମୋବାଇଲ୍ ଆପ୍ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଜେଇଇ ମେନ୍ ଓ ନିଟ୍ ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ମୋବାଇଲ୍ ଆପ୍ର ଶୁଭ ଉଦ୍ଘାଟନ କରିଛନ୍ତି ଆଗାମୀ ଜେଇଇ ମେନ୍ ଓ ନିଟ୍ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ମକ୍ ଟେଷ୍ଟ କରାଇବା ସକାଶେ ଏନ୍ଟିଏ ପକ୍ଷରୁ ବିକଶିତ କାତୀୟ ପରୀକ୍ଷା ଅଭ୍ୟାସ ଆପ୍ର ସେ ଉଦ୍ଘାଟନ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକଟ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିଲାବେଳେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଅଭ୍ୟାସ ପ୍ରଦାନ କରିବା ସକାଶେ ଏହି ଆପ୍ ସହାୟକ ହେବ ଦେଶର ଯେକୌଣସି ସ୍ଥାନରେ ଥିବା ପରୀକ୍ଷାର୍ଥୀମାନେ ଏହି ଆପ୍ ଜରିଆରେ ବିନା ଖର୍ଚ୍ଚରେ ନିଜକୁ ପ୍ରସ୍ତୁତ କରିପାରିବେ